ଭର୍ରୁଆଲ୍ ପ୍ଲାଟଫର୍ମ ମାଧ୍ଘମରେ ଗତକାଲି ଏହି ବୁଝାମଣାପତ୍ରଗୁଡ଼ିକ ସ୍ୱାକ୍ଷରିତ ହୋଇଛି

ମେଡ୍ଇନ୍ ଇଖିଆ ଯୋଜନା ଅଧୀନରେ ଏହି ଚ୍ରକ୍ତିନାମା ସ୍ୱାକ୍ଷରିତ ହୋଇଛି

ଘରକୁ ଘର ବୁଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା

ଗରିବ ଭିନ୍ବଷମ ଲୋକଙ୍କୁ ମାଗଶାରେ ଚିକିହା ସୁବିଧା ଯୋଗାଇ ଦେବାକୁ ଏହି କେନ୍ଦରେ ବ୍ୟବସ୍ରା କରାଯାଇଛି